ଏବଂ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ କେତେକ ଟିମ୍ର ଖେଳାଳି କୋବିଡରେ ସଂକ୍ରମିତ ହେବାରୁ ଟୁର୍ଣ୍ଣାମେଣ୍ଟ ଜାରି ରହିବା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସ୍କୃଷ୍ଟି ହୋଇଛି

ଯେଉଁ କାର୍ଯ୍ୟରେ ଲୋକମାନଙ୍କୁ ଉପସ୍ଥିତ ରହିବା ପାଇଁ ପଡ଼ୁଛି ସେଭଳି କାର୍ଯ୍ୟକଳାପଗୁଡ଼ିକୁ ପରବର୍ତ୍ତୀ ଦୁଇସପ୍ତାହ ପର୍ଯ୍ୟନ୍ତ କାଟ୍ଛାଣ୍ଟ କରିବାକୁ ମହାସଂଘ କହିଛି

ସେ କହିଛନ୍ତି ଭାରତୀୟ ଶିଳ୍ପକ୍ଷେତ୍ର ଏହାର କାର୍ଯ୍ୟ ପଦ୍ଧତିର ସମୀକ୍ଷା କରି କମ୍ରୁ କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ଉଚିତ କେବଳ ଯେତିକି ସଂଖ୍ୟକ ଲୋକ ଆବଶ୍ୟକ ସେତିକି ସଂଖ୍ୟକ ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନୁମତି ଦେବାକୁ ସେ କହିଛନ୍ତି ଶ୍ରୀ କୋଟାକ୍ କହିଛନ୍ତି ସମସ୍ତ ଦାୟିତ୍ୱବାନ ଉଦ୍ୟୋଗ କ୍ଷେତ୍ର ସେମାନଙ୍କର କର୍ମଚାରୀମାନଙ୍କୁ ସୁରକ୍ଷା ଦେବାକୁ ନିଶ୍ଚିତ କରିବା ଆବଶ୍ୟକ ସେ ପୁଣି କହିଛନ୍ତି ଶିଳ୍ପକ୍ଷେତ୍ର ଓ ସରକାର ପରସ୍କରର ସହଯୋଗରେ କାର୍ଯ୍ୟ କରିବା ଉଚିତ ଯା'ଫଳରେ ଦେଶରେ କରୋନା ସଂକ୍ରମଣକୁ କମ୍ କରାଯାଇ ପାରିବ ଭାରତୀୟ ଶିଳ୍ପକ୍ଷେତ୍ର ଅକ୍ନିଜେନ ଯୋଗାଣ ବୃଦ୍ଧି ଓ କୋବିଡ ସଂକ୍ରମିତମାନଙ୍କ ପାଇଁ ଶଯ୍ୟା ସଂଖ୍ୟା ଯୋଗାଇ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଔଷଧ ଉତ୍ପାଦନ ଓ ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମର ଉତ୍ପାଦନ ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି

ଏସବୁ ଉଦ୍ୟମ ସତ୍ତ୍ୱେ ଦେଶରେ କୋବିଡ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ଲୋକମାନଙ୍କ ଜୀବନ ରକ୍ଷା କରିବା ପାଇଁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ଦିଗରେ ପଦକ୍ଷେପ ଗ୍ରହଣ ବର୍ତ୍ତମାନ ପରିସ୍ଥିତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏଥିସହିତ ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାରେ ଉନ୍ନତି ଆଣିବା ଏବଂ ଚିକିତ୍ସା ସାମଗ୍ରୀ ପହଞ୍ଚାଇବା ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏଥିପାଇଁ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମନ୍ତ୍ରଶାଳୟ କହିଛି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଅନୁସାରେ ସରକାର ଏହି ନୂଆ ଯୋଜନାକୁ ଅନୁମତି ପ୍ରଦାନ କରିଛନ୍ତି

ଦେଶରେ ଆନ୍ତର୍ଜାତିକ ମାନର ଖାଦ୍ୟ ଉତ୍ପାଦନକାରୀମାନଙ୍କର ସୃଷ୍ଟି କରିବା ଓ ଭାରତୀୟ ଖାଦ୍ୟପଦାର୍ଥଗୁଡ଼ିକୁ ଆନ୍ତର୍ଜାତିକ ବଜାରରେ ଲୋକପ୍ରିୟ କରାଇବା ହେଉଛି ଏହାର ମୂଳଲକ୍ଷ୍ୟ କେରଳ ଲକ୍ଡାଉନ୍ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଆଜିଠାରୁ ସମଗ୍ର ରାଜ୍ୟରେ କୋବିଡର ମୁକାବିଲା ପାଇଁ କଡ଼ା ନିୟମାବଳୀମାନ ଲାଗୁ ହେବ

ଏହି ସମୟରେ ରାଜ୍ୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ କାର୍ଯ୍ୟ ବନ୍ଦ ରହିବ ତେବେ ସର୍ବସାଧାରଣ ପରିବହନ ବ୍ୟବସ୍ଥା କାର୍ଯ୍ୟ କରିବ ରେସ୍ତୋରାଁଗୁଡ଼ିକରୁ ଲୋକମାନେ କେବଳ ପାର୍ସଲ ସେବା ଯୋଗେ ଖାଦ୍ୟପଦାର୍ଥ ପାଇପାରିବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭିନ୍ନ କମ୍ପାନୀ ଶିଳ୍ପସଂସ୍ଥା ଓ ସଂଗଠନଗ୍ରଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ବୈଧ ପରିଚୟପତ୍ ଦେଖାଇ କର୍ମକ୍ଷେତ୍ରକୁ ଯାଇପାରିବେ ଆଇଟି କ୍ଷେତ୍ରର ଅନୁଷ୍ଠାନଗୁଡ଼ିକ ଘରୁ ରହି କାର୍ଯ୍ୟ କରିବାର ସୁବିଧା ପ୍ରଦାନ କରିବେ ଏହି ସୁବିଧା ଯେତେ ଅଧିକ କର୍ମଚାରୀଙ୍କୁ ଦିଆଯାଇ ପାରିବ ତାହା ନିର୍ଚ୍ଚିତ କରାଯିବ ଅନ୍ୟ ଅନୁଷ୍ଠାନଗୁଡ଼ିକରେ କେବଳ ଅତ୍ୟାବଶ୍ୟକ ସେବା ଦେଉଥିବା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ପ୍ରତ୍ୟେକ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ନିଯୁକ୍ତିକର୍ତ୍ତାମାନଙ୍କୁ ଦୁଇଟି ଲେଖାଏଁ ମାସ୍କ ପରିଧାନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ହାଟ ବଜାରଗୁଡ଼ିକରେ ଲୋକମାନଙ୍କର ଭିଡ଼ କମ୍ କରିବା ପାଇଁ ସେଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ସେଗୁଡ଼ିକୁ ବନ୍ଦ କରାଯିବ ବିବାହ ଉସବ ଓ ଅନ୍ତ୍ୟେଷ୍ଟିକ୍ୟା ଭଳି ପ୍ରଥାଗ୍ରଡ଼ିକରେ ଲୋକମାନଙ୍କର ସଂଖ୍ୟା ଉପରେ କଡ଼ା ନିୟମାବଳୀ ପ୍ରଣୟନ କରାଯିବ

ଏହାଛଡ଼ା ସପ୍ତାହର ଶେଷ ଦୁଇଦିନରେ ପୂର୍ବରୁ ଲାଗୁ ହୋଇଥିବା କଟକଣାଗୁଡ଼ିକ ବଳବତ୍ତର ରହିବ

ନଡ୍ଡା ବେଙ୍ଗଲ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ବିରୁଦ୍ଧରେ ପ୍ରତିବାଦ ସ୍ୱର୍ପ ବିଜେପି ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବାକୁ ଘୋଷଣା କରିଛି ପାର୍ଟି କହିଛି ଏହି ସମୟରେ ସମସ୍ତ କୋବିଡ କଟକଣାର ପାଳନ କରାଯିବ ବିଜେପି ସଭାପତି ଜେପି ନଡ୍ରା ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି ଏହି ହିଂସାରେ ବିଜେପିର ବହୁ କର୍ମୀ ଓ ସମର୍ଥକ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି ଶ୍ରୀ ନଡ୍ରା ହିଂସାର ଶିକାର ହୋଇଥିବା ଲୋକଙ୍କ ପରିବାରବର୍ଗକୁ ସାକ୍ଷାତ କରିବେ ଫାଇଜର ବିଶିଷ୍ଟ ଫାର୍ମା କମ୍ପାନୀ ଫାଇଜର କରୋନାର ଦ୍ୱିତୀୟ ଲହରର ମୁକାବିଲା ପାଇଁ ଭାରତକୁ କମ୍ପାନୀର ସର୍ବକାଳୀନ ବୃହତ୍ତମ ସହାୟତା ଯୋଜନା ପ୍ରଦାନ କରିବ ବୋଲି ଘୋଷଣା କରିଛି ଏକ ଭିଡ଼ିଓ ବାର୍ତ୍ତାରେ ଫାଇଜରର ସିଇଓ ତଥା ଅଧ୍ୟକ୍ଷ ଆଲ୍ବର୍ଟ ବୋର୍ଲା କହିଛନ୍ତି କୋବିଡ ନାଇଷ୍ଟିନ୍ ଆକ୍ରାନ୍ତଙ୍କ ସହାୟତା ପାଇଁ ଯାହା କିଛି ସମ୍ଭବ ତାହା କମ୍ପାନୀ ପକ୍ଷରୁ କରାଯିବ

କମ୍ପାନୀର ଏହି ପ୍ରୟାସ ଦ୍ୱାରା ବହୁସଂଖ୍ୟାରେ କରୋନା ପୀଡ଼ିତ ଉପକୃତ ହେବେ ବୋଲି ଶ୍ରୀ ବର୍ଲା କହିଛନ୍ତି

ଟିକା ପ୍ରଦାନ କେନ୍ଦ୍ରରେ କେବଳ ପୂର୍ବରୁ ପଞ୍ଜିକୃତ ହୋଇଥିବା ଲୋକମାନଙ୍କୁ ଟିକା ଦିଆଯାଉଛି

କଥାବାର୍ତ୍ତାରେ ଆନ୍ତର୍ଜାତିକ ସ୍ତରରେ କୋବିଡର ଚ୍ୟାଲେଞ୍ଜ କୋବିଡ ପ୍ରତିଷେଧକ ଉତ୍ପାଦନ ବୃଦ୍ଧି ଓ ସେଗୁଡ଼ିକର ଯୋଗାଣ ଶୃଙ୍ଖଳ କ୍ଷମତା ବୃଦ୍ଧି ବିଷୟ ସ୍ଥାନ ପାଇଛି ଏହା ବ୍ୟତୀତ ଭାରତ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ପ୍ରସଙ୍ଗ ଜାତିସଂଘ ନିରାପତ୍ତା ପରିଷଦ ପ୍ରସଙ୍ଗ ମ୍ୟାଁମାର ପ୍ରସଙ୍ଗ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇଛି କୋବିଡ ସଂକ୍ରମଣ ଭଳି ଜଟିଳ ପରିସ୍ଥିତିରେ ଭାରତକୁ ଅକ୍ଟିଜେନ ଓ ରେମ୍ଡେସିଭିର୍ ଯୋଗାଶରେ ଆମେରିକାର ସହଯୋଗ ଉପରେ ଶ୍ରୀ ଜୟଶଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦି ବାଗ୍ଚୀ ଏଥିପାଇଁ କୁଏତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜଗମୋହନ ଡେଥ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ କାଞ୍ଗୁକାଶ୍ମୀର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି

ଭାରତୀୟ ପ୍ରଶାସନିକ ସେବାର ଜଣେ ଅଫିସର ସ୍ୱର୍ଗତ ଜଗମୋହନ ଦିଲ୍ଲୀ ଏବଂ ଗୋଆର ଉପରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ ସେ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ନ୍ତଆଦିଲ୍ଲୀ ଲୋକସଭା ଆସନରୁ ତିନିଥର ପ୍ରତିନିଧିତ୍ୱ କରିଥିଲେ ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଟେଲି ଯୋଗାଯୋଗ ସହରାଞ୍ଚଳ ବିକାଶ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ

ଆଇପିଏଲ୍ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ କେତେଜଣ ଖେଳାଳି କୋବିଡରେ ସଂକ୍ରମିତ ହେବାରୁ ଟୁର୍ଣ୍ଣାମେଣ୍ଟ କାରି ରଖିବା ଉପରେ ଏକ ବଡ଼ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି

ତେବେ ଆଜିଠାରୁ ଆଇପିଏଲର ନିର୍ଦ୍ଧାରିତ ସମସ୍ତ ମ୍ୟାଚ୍ ଯଥାରୀତି ଅନୁଷ୍ଠିତ ହେବ ବୋଲି ବିସିସିଆଇ କହିଛି